ଏ ସମ୍ପର୍କରେ ଗଣମାଧ୍ଧମରେ ପ୍ରକାଶିତ ରିପୋର୍ଟକୁ କେନ୍ଦ୍ର ସରକାର ଖଖନ କରିଛନ୍ତି

ଏଥିସହ ବିଧାନସଭାକୁ ଅନିର୍ବ୍ବିଷ୍ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି ସ୍ଚନାଯୋଗ୍ୟ ଯେ ବିଧାନସଭାର ଜଣେ କର୍ମଚାରୀ ତୂତୀୟ କରୋନା ସଂକ୍ରମିତଙ୍କ ସଂସ୍ୱର୍ଶରେ ଆସିବା ପରେ ବିଧାନସଭା ଅଧିବେଶନ ସ୍ଗାନ ପରିବର୍ତ୍ତନ କରାଯାଇଥିଲା

ଏକ ଜନସ୍ୱାର୍ଥ ମାମଲାର ବିଚାର କରି ରାଜ୍ୟର ସବୁ ସରକାରୀ ଓ ବେସରକାରୀ ଚିକିହାଳୟରେ ଅଭି ଡାକ୍ତର ନିୟୋଜିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଏହା ସହିତ ଚିକିହା କରୁଥିବା ଡାକ୍ତରଙ୍କ ପାଇଁ ସମସ୍ତ ଆବଶ୍ୟକୀୟ ସରଞ୍ଞାମ ଯୋଗାଇ ଦେବାକୁ ମଧ ନିର୍ଦ୍ଦେଶ ଦେଇଛନ୍ତି